ପରିସ୍ଥିତିର ସମୀକ୍ଷା କରିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ନିରୀକ୍ଷଣ କରିଛନ୍ତି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷର୍ କେରଳ ବନ୍ୟା କ୍ଷତିଗ୍ରସଙ୍କ ଲାଗି ଆର୍ଥକ ସହାୟତା ଘୋଷଣା କରାଯାଇଛି

ରାଷ୍ଟ୍ରପତି ଓ ପ୍ରଧାନମନ୍ତୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି

ରାଜ୍ୟ ସରକାରଙ୍କ ଅନୁରୋଧ ଅନୁସାରେ ଆବଶ୍ୟକୀୟ ଖାଦ୍ୟସାମଗ୍ରୀ ଓ ଔଷଧ ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି କେରଳ ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ବୀମା କ୍ଷତିପ୍ରରଣ ପାଇବାକୁ ଥିବା ଲୋକଙ୍କ ଠିକ୍ ସମୟରେ କ୍ଷତିପ୍ରରଣ ପ୍ରଦାନ କରିବାପାଇଁ ସ୍ୱତନ୍ତ୍ର କ୍ୟାମ୍ପ୍ମାନ ଆୟୋଜନ କରିବାକୁ ଶ୍ରୀ ମୋଦି ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ଫସଲ ବୀମା ଯୋଜନା ଅଧୀନରେ କୃଷକମାନଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ କେରଳର ବନ୍ୟା କ୍ଷତିଗ୍ରସ୍ତ ବିଭିନ୍ନ ସ୍ଥାନକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ ଆକାଶମାର୍ଗରୁ ପରିଦର୍ଶନ ସମୟରେ ଶ୍ରୀ ମୋଦିଙ୍କ ସହ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ପିନାରାୟି ବିକୟନ୍ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍ଫୋନ୍ସ୍ ଏବଂ ରାଜ୍ୟ ସରକାରଙ୍କ ବହୁ ଅଧିକାରୀ ଉପସ୍ଥିତ ଥିଲେ ବନ୍ୟାଯୋଗୁଁ ହୋଇଥିବା ଧନଜୀବନ ହାନିକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଥିଲେ ବନ୍ୟାଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାଜପଥଗୁଡ଼ିକର ମରାମତି ଖୁବ୍ ଶୀଘ୍ର କରିବାକୁ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ରାଜ୍ୟରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ ପାଇଁ ଏନ୍ଟିପିସି ଓ ପିକିସିଆଇଏଲ୍କୁ ନିର୍ଦ୍ଦେଶ ଦିଆଯାଇଛି ବନ୍ୟାରେ କଚ୍ଚା ଘର ଧୋଇଯାଇଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ବାସଗୃହ ଯୋଗାଇ ଦିଆଯିବ କେନ୍ଦ୍ର ସରକାର କେରଳର ବନ୍ୟା ପରିସ୍ଥିତି ଉପରେ ନିରନ୍ତର ଦୃଷ୍ଟି ରଖିଛନ୍ତି ବୋଳି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି କୌଣସି ପ୍ରତିକୃଳ ପରିସ୍ଥିତିର ମୁକାବିଲା କରିବାପାଇଁ ସରକାରଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ନୃଆଦିଲ୍ଲୀ ଫେରିଆସିଛନ୍ତି

ଏ ସମ୍ପର୍କରେ ଗୁଜରାଟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଞ୍ଜପ୍ତିରେ ଏହି ଘୋଷଣା କରାଯାଇଛି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି

ଏ ସମ୍ପର୍କରେ ଟ୍ୱିଟ୍ କରି ଶ୍ରୀ ଫଡ଼ନାବିସ୍ କହିଛନ୍ତି କେରଳର ବନ୍ୟା ପ୍ରଭାବିତ ଲୋକଙ୍କ ଲାଗି ସେ ଏହି ଘୋଷଣା କରିଛନ୍ତି ବନ୍ୟା ପରିସ୍ଥିତି ସମ୍ପର୍କରେ ତାଙ୍କ ସରକାର କେରଳ ସରକାରଙ୍କ ସହିତ ରୀତିମତ ଯୋଗାଯୋଗରେ ଅଛନ୍ତି ଏବଂ ଉଦ୍ଧାର ଓ ରିଲିଫ୍ ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ମହାରାଷ୍ଟ୍ର ପ୍ରସ୍ତୁତ ବୋଲି ଶ୍ରୀ ଫଡ଼୍ନାବିସ୍ କହିଚ୍ଛନ୍ତି

ମୃତକ ପରିବାର ପ୍ରତି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଆବଶ୍ୟକ ଔଷଧ ସହ ବିଶେଷଜ୍ଞ ଦଳଙ୍କୁ ମଧ୍ୟ ପଠାଯିବ ରିଲିଫ୍ କାର୍ଯ୍ୟ ତଦାରଖ କରିବାପାଇଁ ମଧ୍ୟ ଦୁଇଜଣ ବରିଷ ଅଧିକାରୀଙ୍କୁ ମନୋନୀତ କରାଯାଇଛି

ସେହିଭଳି କେତେକ ଅଞ୍ଚଳକ୍ ପରିବହନ ସେବା ବନ୍ଦ୍ ରହିଛି ମୁଖ୍ୟମନ୍ତ୍ରୀ ଏଚ୍ଡି କ୍ରମାରସ୍ୱାମୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ

ସେ କହିଛନ୍ତି ଅଳ୍ପ ଦିନ ମଧ୍ୟରେ ପ୍ରକୃତ କେତେ ଘର ଭାଙ୍ଗିଛି ତାହା ଜଣାଯିବ କୋଡ଼ାଗୁରେ ରିଲିଫ୍ କାର୍ଯ୍ୟପାଇଁ ବହୁ ଅଧିକାରୀଙ୍କୁ ପଠାଯାଇଛି ଏବଂ ଏଟିଏମ୍ଗୁଡ଼ିକରେ ଟଙ୍କା ମହକୁଦ୍ ରଖିବାପାଇଁ ବ୍ୟାଙ୍କ୍ଗୁଡ଼ିକୁ କୁହାଯାଇଛି ରିଲିଫ୍ କାର୍ଯ୍ୟ ତଦାରଖପାଇଁ ରାଜ୍ୟ କ୍ୟାବିନେଟ୍ର ବହୁ ସଦସ୍ୟ ମଦାକେରିରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ମଧ୍ୟ ମଦାକେରିଠାରେ ସେନା ପକ୍ଷରୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ସେନାବାହିନୀ ଓ ଏନ୍ଡିଆର୍ଏଫ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଜେକେ ସିଭିଲିଆନ୍ସ୍ ଇଞ୍ଜିଓଡ୍ ଉତ୍ତର କାଶ୍ମୀରର କୁପ୍ୱାଡ଼ା କିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟସ୍ଥ ଟଙ୍ଗଧର ସେକୁରର କର୍ଷହ୍ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯିବାରୁ ଦୁଇଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ପାକିସ୍ତାନ ପଟୁ ପ୍ରଥମେ ଗୁଳିଗୋଳା ବର୍ଷଣ କରାଯିବା ପରେ ଭାରତ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା ଫଳରେ ଟଙ୍ଗଧର ସେକ୍ଟର ଅଞ୍ଚଳରେ ଉଭୟ ପକ୍ଷରୁ ଗୁଳି ବିନିମୟ କାରି ରହିଥିଲା ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ ଘଟିଥିବାର ଖବର ହସ୍ତଗତ ହୋଇ ନାହିଁ

ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇଥିବା ଖବର ମିଳି ନାହିଁ

କୃଷ୍ଣକାୟ ଆଫ୍ରିକୀୟ ଭାବରେ ଏହି ପଦ ମଣ୍ଡନ କରିବାରେ ସେ ପ୍ରଥମ ଥିଲେ ତାଙ୍କ ନାମରେ ନାମିତ କୋଫି ଆନନ୍ ଫାଉଶ୍ଡେସନ୍ ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ସ୍ୱଚ୍ଚକାଳୀନ ଅସ୍କୁସ୍ଥତା ପରେ ତାଙ୍କର ପରଲୋକ ହୋଇଛି

ପରେ ସିରିଆରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବା ଲାଗି ତାଙ୍କୁ ଜାତିସଂଘର ସ୍ୱତନ୍ତ୍ର ଦୃତ ଭାବେ ଅବସ୍ଥାପିତ କରାଯାଇଥିଲା

ପ୍ରେକ୍ ପିଏମ୍ ଆନନ୍ ମିଳିତ କାତିସଂଘର ପୂର୍ବତନ ସେକ୍ରେଟାରୀ କେନେରାଲ୍ ତଥା ନୋବେଲ୍ ପୁରସ୍କାରପ୍ରାପ୍ତ କୋର୍ପି ଆନନ୍ଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦ୍ରୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଆନନ୍ଙ୍କ ମୃତ୍ୟୁରେ ବିଶ୍ୱ କେବଳ ଜଣେ ମହାନ୍ ମାନବବାଦୀ ଓ ଆଫ୍ରିକୀୟ କୃଟନୀତିଜ୍ଞଙ୍କ ହରାଇଲା ନାହିଁ ବରଂ ଅନ୍ତର୍କାତୀୟ ଶାନ୍ତି ବକାୟ ରଖିବା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା କଣେ ମହାନ୍ ବ୍ୟକ୍ତିଙ୍କୁ ହରାଇଲା ପାକ୍ ପ୍ରେସିଡେଣ୍ଟ ନୋମିନେସନ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଦଳ ପକ୍ଷରୁ ଆଜି କୁହାଯାଇଛି ରାଷ୍ଟ୍ରପତି ପଦପାଇଁ ବିଶିଷ୍ଟ ଆଇନ ପ୍ରଶେତା ଡକ୍କର ଆରିଫ୍ ଆଲ୍ଭିଙ୍କୁ ତାଙ୍କ ଦଳ ପକ୍ଷରୁ ମନୋନୟନ କରାଯାଇଛି

ପ୍ରତିଯୋଗିତାର ଅଧିକାଂଶ ବର୍ଗର ଖେଳ ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ

ଭାରତ ପକ୍ଷରୁ ଉଦ୍ଘାଟନୀ ସମାରୋହରେ କାଭେଲିନ୍ ଖେଳାଳି ନିରଜ ଚୋପ୍ରା ପତାକା ଧରି ମାର୍ଚ୍ଚା ପାଷ୍ଟରେ ଅଂଶଗ୍ରହଣ କରିଥିଲେ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକ୍କର ଶୁଭେଛା ଜଣାଇଛନ୍ତି